ବିଭିନ୍ନ କିଲ୍ଲ ଓ ରାକ୍ୟର ସୀମାଗୁଡିକୁ ସିଲ କରିବା ପାଇଁ ନିର୍ଦ୍ଦେଶ ମଧ ଦିଆଯାଇଛି

ଡିଏମ ଆକୁ ଅନୁସାରେ ଜିଲ୍ଲାପାଳ ଓ ଏସପି ମାନେ ଏହିସବୁ ନିର୍ଦ୍ଦେଶାବଳୀକୁ ତ୍ୱରାନ୍ୱିତ କରିବା ପାଇଁ ବ୍ୟକ୍ତିଗତ ଭାବେ ଦାୟୀ ରହିବେ

ଧର୍ମେନ୍ଦ୍ର ପ୍ରଧାନ ବିଭିନ୍ ରାଜ୍ୟରେ ଫସି ରହିଥିବା ଓଡ଼ିଆଙ୍କ ସମସ୍ୟା ନେଇ କେନ୍ଦମନ୍ତୀ ଧର୍ମେନ୍ଦ ପ୍ରଧାନ ଗତକାଲି ମନ୍ଦୀ ପ୍ରତାପ ଷଡ଼ଙଙୀଙ୍କ ସମେତ ରାଜ୍ୟ ବିଜେପିର ବରିଷ୍ ନେତାମାନଙ୍କ ସହ ଭିଡ଼ିଓ କନ୍ଫରେନ୍ପିଂ ଯୋଗେ ଆଲୋଚନା କରିଛନ୍ତି

ବିଭାଗୀୟ ମନ୍ତଶାଳୟର ଅଫିସ୍ ଓ ମନ୍ତୀ ପ୍ରତାପ ଷଡ଼ଙ୍ଙୀଙ୍କ ଅଫିସରୁ ସମ୍ମୁକ୍ତ ରାଜ୍ୟ ପ୍ରଶାସନ ବିଶେଷ ଭାବରେ ଜିଲ୍ଲାପାଳମାନଙ୍କ ସହ ଯୋଗାଯୋଗ କରାଯାଉଛି

ରାଜ୍ୟରେ କରୋନାକୁ ମୁକାବିଲା କରିବା ପାଇଁ ଶ୍ରୀ ଜଗନ୍ନାଥ ପ୍ରେମୀ ଭକ୍ତମାନଙ୍କୁ ଏହି ପାଖିରେ ଅର୍ଥ ଦାନ ଦେବା ପାଇଁ ନିବେଦନ କରାଯିବ ମିଳୁଥିବା ସମସ୍ତ ଅର୍ଥକୁ ମୁଖ୍ୟମନ୍ତୀଙ୍କ ରିଲିଫ୍ ପାଖିକୁ ଦିଆଯିବ

ବିଧାନସଭା ଚଳିତ ବିଧାନସଭାର ଅଧିବେଶନ ଆକି ଅନୁଷିତ ହେବ

ଆଜି ବ୍ୟୟ ମଞ୍ଞୁରି ବିଲ୍ ପାରିତ ହେବାର କାର୍ଯ୍ୟସ୍ଚଚୀ ରହିଛି

କରୋନା ସଂକ୍ରମଣକୁ ଦୃଷିରେ ରଖ ଏଭଳି ପଦକ୍ଷେପ ଗ୍ରହଶ କରାଯାଇଥିଲା

ବିଙ୍କପ୍ତି ଅନୁସାରେ ଇପିଏଫ୍ଓ ସଦସ୍ୟ ନିକ ଭବିଷ୍ୟନିଧି ପାଣ୍ଡିରୁ ଏକକାଳୀନ ତିନିମାସର ବେତନ ଉଠାଇପାରିବେ